ପ୍ରଭ୍ରୁ ଦେଶ ଭିତରେ ବିମାନ ନିର୍ମାଣ ଏବଂ ଏଥିପାଇଁ ଆର୍ଥିକ ସହାୟତା ଯୋଗାଡ଼ କରିବାକୁ ସରକାର ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି

ଏଥିପାଇଁ ବିଶ୍ୱସ୍ତରୀୟ ନିର୍ମାତାମାନଙ୍କ ସହ ସରକାର ମିଳିମିଶି କାମ କରିବାକୁ ଚାହୁଁଛନ୍ତି ଦେଶ ଭିତରେ ବିମାନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସବୁ ଗାଁକୁ ସଡ଼କ ପଥରେ ସଂଯୋଗ କରିବାକୃ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି

କୋଲାମ୍ ବାଇପାସ୍କୁ ଲୋକାର୍ପିତ କରିବା ପରେ ସେଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସବୁଠାରୁ ପଛରେ ଥିବା ଲୋକକୁ ଉପରକୁ ଉଠାଇବା ତାଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ କେରଳରେ ବିଭିନ୍ନ କେନ୍ଦ୍ରୀୟ ପ୍ରକଚ୍ଚଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ଜିଓଏମ୍ ଜିଏସ୍ଟି ବ୍ୟବସ୍ଥା ଅଧୀନରେ ଜମି କମା ଓ ଗୃହ ନିର୍ମାଣ କ୍ଷେତ୍କୁ ପ୍ରୋସାହନ ଦେବା ସଂକ୍ରାନ୍ତରେ ସୁପାରିଶ କରିବା ପାଇଁ ସରକାର ସାତ ଜଣ ସଦସ୍ୟ ବିଶିଷ୍ଟ ଏକ ମନ୍ତ୍ରୀୟ କମିଟି ଗଠନ କରିଛନ୍ତି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଏହି କମିଟିର ଆବାହକ ରହିବେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ପଞ୍ଜାବ ଓ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ଗୋଆର ପଞ୍ଚାୟତ ମନ୍ତ୍ରୀ ସଦସ୍ୟ ରହିବେ ଗତ ସପ୍ତାହରେ ଜିଏସ୍ଟି ପରିଷଦର ବୈଠକ ପରେ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଜମି ଅନ୍ତର୍ଭୁକ୍ତି କରଣର ବୈଧତା ଓ ମ୍ବଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତରେ ଏହି କମିଟି ମତାମତ ଦେବେ ଗଭ୍ ପେ କମିଶନ୍ ରାଜ୍ୟ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍ନାତକସ୍ତରୀୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକର ଶିକ୍ଷକ ଓ ଶୈକ୍ଷିକ କର୍ମଚାରୀମାନଙ୍କ ପାଇଁ ସପ୍ତମ କେନ୍ଦ୍ରୀୟ ବେତନ କମିଶନ୍ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି

ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଧର୍ମାନ୍ତରିକରଣ ସଂକ୍ରାନ୍ତରେ ଖୋଲା ମନରେ ସମାଜର ସବୁବର୍ଗର ଲୋକମାନେ ଏକ ଜାତୀୟ ସ୍ତରୀୟ ବିତର୍କରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଯେଉଁ ଦେଶଗ୍ରଡ଼ିକରେ ସଂଖ୍ୟା ବହ୍ରଳ ସଂପ୍ରଦାୟ ଶାସନ କର୍ରଛି ସେଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଧର୍ମାନ୍ତରିକରଣ ନିଷେଧ ଆଇନ୍ କାର୍ଯ୍ୟକାରୀ ହେଉଥିବା ବେଳେ ଭାରତରେ ସେଭଳି ଆଇନ୍ ପାଇଁ ସଂଖ୍ୟା ବହୁଳ ସଂପ୍ରଦାୟ ପକ୍ଷରୁ ଦାବି ହୋଇଛି ନୂଆଦିଲ୍ଲୀରେ ଶାନ୍ତି କାର୍ଯ୍ୟକ୍ରମରେ ଉହବରେ ଉଦ୍ବୋଧନ ଦେଲାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଶାନ୍ତି ଉହବ ପାଳନ ପାଇଁ ଭାରତ ଛଡ଼ା ସାରା ବିଶ୍ୱରେ ଅନ୍ୟ କୌଣସି ଦେଶ ଉପଯୁକ୍ତ ନୁହେଁ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଭାରତ ହେଉଛି ଏକ ଶାନ୍ତିର ଦେଶ ଯେଉଁଠି ଶତାବ୍ଦୀ ଧରି ସବୁ ଧାର୍ମିକ ସଂପ୍ରଦାୟର ଲୋକମାନେ ଏକାଠି ବସବାସ କରି ଆସୁଛନ୍ତି

ୟୁକେ ବ୍ରେକ୍ସିଟ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ ଙ୍କ ବ୍ରେକ୍ସିଟ୍ ଚୁକ୍ତି ପାର୍ଲାମେଷ୍ଟରେ କାଟ୍ ଖାଇଯାଇଛି

ବର୍ତ୍ତମାନ ଯୁଗରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ବଡ଼ ପରାଜୟ ବୋଲି ବିବେଚନା କରାଯାଉଛି

ଏହି ସଦସ୍ୟମାନଙ୍କ ନିଯୁକ୍ତିକୁ ଆମେରିକା ଅବରୋଧ କରିଛି

ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ମୁକ୍ତ ବଜାର କାର୍ଯ୍ୟକାରିତା ମାଧ୍ୟମରେ ଏହି ଅଂଶଧନ କିଶାଯିବ ଯୋଗ୍ୟ ଅଂଶଗ୍ରହଣକାରୀମାନେ ଇଲେକ୍ଟ୍ରୋନିକ୍ ରିଜର୍ଭ ବ୍ୟାଙ୍କ୍ କୋର୍ ବ୍ୟାଙ୍କିଙ୍ଗ୍ ସଲ୍ୟୁସନ୍ ବ୍ୟବସ୍ଥା ଅଧୀନରେ ଆବେଦନ କରିପାରିବେ ଆସନ୍ତାକାଲି ନିଲାମ ଡକାଯିବ ଏବଂ ତା ପରଦିନ ସଫଳ ପ୍ରତିଯୋଗିମାନଙ୍କୁ ଦେୟ ପୈଠ କରାଯିବ କର୍ଣ୍ଣାଟକ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀ କହିଛନ୍ତି ତାଙ୍କ ସରକାରର୍ତ୍ତ ଦୂଇ ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଲେ ମଧ୍ୟ ମେଣ୍ଟ ସରକାର ପ୍ରଭାବିତ ହେବ ନାହିଁ ବେଙ୍ଗାଲ୍ରରଠାରେ ସାମ୍ବାଦିକମାନଙ୍କୁ ଶ୍ରୀ କୁମାର ସ୍ୱାମୀ କହିଛନ୍ତି ସେମାନଙ୍କ ଦ୍ୱାରା ମେଣ୍ଟ ସରକାର ପ୍ରତି କୌରସି ବିପଦ ନାହିଁ ଉପ ମୁଖ୍ୟମନ୍ତ୍ରୀ ଡକ୍ଟର କି ପରମେଶ୍ୱର କହିଛନ୍ତି ମ୍ରମ୍ୟାଇରେ କେତେଜଣ କଂଗ୍ରେସ ବିଧାୟକଙ୍କଠ ରଖାଯାଇଛି ସେ ସଂକ୍ରାନ୍ତରେ ଆମ ପାଖରେ ଖବର ନାହିଁ କିନ୍ତୁ ତାଙ୍କ ସରକାର ସ୍ଥିର ଅଛି ବୋଲି ସେ କହିଛନ୍ତି

ପୁନେରେ ବୈକୁଶ୍ୟ ମେହେଟ୍ଟା ଜାତୀୟ ସମବାୟ ପରିଚାଳନା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ କହିଛନ୍ତି ଭାରତୀୟ ଅର୍ଥନୀତିରେ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଏସ୍ସି ବିଜେପି ବିଜେପିର ଗଶତନ୍ତ ବଚାଓ ଯାତ୍ରା ଅଧୀନରେ ପଶ୍ଚିମବଙ୍ଗରେ ପ୍ରସ୍ତାବିତ ସଭାସମିତି ଗୁଡ଼ିକୁ କରିବା ପାଇଁ ପାର୍ଟିକୁ ଅନୁମତି ଦେବା ସକାଶେ ସୁପ୍ରିମ୍କୋର୍ଟ ପଣ୍ଢିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ପ୍ରସ୍ତାବିତ ରଥଯାତ୍ରା ପାଇଁ ସାନି କାର୍ଯ୍ୟସ୍ଟଚୀ ଦାଖଲ କରି ଆବଶ୍ୟକୀୟ ଅନୁମତି ନେବା ପାଇଁ ବିଜେପିର ପଣ୍ଟିମବଙ୍ଗ ଶାଖାକୁ ପରାମର୍ଶ ଦେଇଛନ୍ତି ସମ୍ଭିଧାନ ଅଧୀନରେ ବାକ୍ ସ୍ୱାଧୀନତା ଏକ ମୌଳିକ ଅଧିକାର ହୋଇଥିବାରୁ ସଂଶୋଧିତ ରଥଯାତ୍ରା କାର୍ଯ୍ୟସ୍ଚୀକୁ ପଣ୍ଢିମବଙ୍ଗ ସରକାର ବିବେଚନା କରିବା ପାଇଁ ଖଣ୍ଡପୀଠ କହିଛନ୍ତି ଖଣ୍ଡପୀଠ କହିଛନ୍ତି ବିଜେପିର ରଥଯାତ୍ରା ଯୋଗୁଁ ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡ଼ି ପଡ଼ିବ ବୋଲି ପଣ୍ଟିମବଙ୍ଗ ସରକାର ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ତାହା ଯଥାର୍ଥ ନୁହେଁ ଏବଂ ରାଜ୍ୟ ସରକାରଙ୍କର ଏହି ଆଶଙ୍କା ଦୂର କରିବା ପାଇଁ ବିଜେପି ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ ଅଷ୍ଟ୍ରେଲିଆନ୍ ଓପନ୍ ମେଲବୋର୍ଷ୍ଣଠାରେ ଚାଲିଥିବା ଚଳିତ ରତୁର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଭାରତ ଆଜି ସକାଳୁ ତାର ଅଭିଯାନ ଆରମ୍ଭ କରିଛି ଭାରତର କୀବନ ନେଦୁନ୍ଚେକିଆନ୍ ଓ ଆମେରିକାର ନିକୋଲାସ୍ ମନରୋଏଙ୍କ ଯୋଡ଼ି ବର୍ତ୍ତମାନ ଜର୍ମାନ୍ର କେଭିନ୍ କ୍ରାୟୁଟେକ୍ ଏବଂ କ୍ରୋଏସିଆର ନିକୋଲା ମେକ୍ଟିକ୍ଙ୍କ ଯୋଡ଼ିକୁ ପୁର୍ଷ ଡବଲ୍ୱରେ ମୁକାବିଲା କରୁଛି ରୋହନ ବୋପନ୍ନା ଏବଂ ଦ୍ୱିବିଜ୍ ସରନ୍ଙ୍କ ଯୋଡ଼ି ଏବଂ ଭାରତ ଓ ମେସ୍କିକୋ ଟିମ୍ର ଲିଆଶ୍ଡର ପେସ୍ ଏବଂ ମିଗୁଏଲ୍ ଆଞ୍ଜେଲ୍ ରେସ୍ ଭରେଲା ଆଜି ଅପରାହ୍ନରେ ପ୍ରତିଯୋଗିତା କରିବେ